ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ ଜି କିଶନ୍ ରେଡ୍ରୀ କାମ୍ମୁ ଓ କାଶ୍ମୀରର ମୁଖ୍ୟ ସଚିବଙ୍କୁ ଏହି ଗସ୍ତ ସମ୍ପର୍କରେ ପତ୍ର ଲେଖି ଅବଗତ କରାଇଛନ୍ତି କେନ୍ଦ୍ର ମନ୍ତିମଶ୍ଚଳର ସମସ୍ତ ସଦସ୍ୟ ଜାମ୍ମୁ କାଶ୍ମୀର ଗସ୍ତ କରିବାପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଇଚ୍ଛା ପ୍ରକାଶ କରିଥିବାର ଶ୍ରୀ ରେଡ୍ରୀ କହିଛନ୍ତି କେନ୍ଦ୍ରଶାସିତ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ର ସରକାର ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ସଂକ୍ରାନ୍ତରେ ଲୋକମାନଙ୍କୁ ଅବଗତ କରାଇବା ଏହି ଗସ୍ତର ମୂଳ ଲକ୍ଷ୍ୟ ପିଏମ୍ ଫଣ୍ଟଲେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ ଏବଂ ୟୁରୋପୀୟ ସଂଘ ହେଉଛନ୍ତି ପ୍ରାକୃତିକ ସହଯୋଗୀ ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଓ ୟୁରୋପୀୟ ଶିଖର ସମ୍ମିଳନୀ ଫଳପ୍ରଦ ଓ ସଫଳ ହେବ ବୋଲି ଶ୍ରୀ ମୋଦୀ ଆଶାପ୍ରକାଶ କରିଛନ୍ତି ଗତକାଲି ୟୁରୋପୀୟ ସଂଘର ଉଚ୍ଚପ୍ରତିନିଧି ଯୋଶେଫ ବୋରେଲ୍ ଫଣ୍ଟେଲସ ସହ ସାକ୍ଷାତ ଆଲୋଚନା ସମୟରେ ଏହା କହିଛନ୍ତି ଜଳବାୟୁ ପରିବର୍ତ୍ତନ ବାଣିଜ୍ୟ ଏବଂ ଅର୍ଥନୈତିକ ସହଯୋଗ କ୍ଷେତ୍ରରେ ଦୁଇ ଦେଶର ନିବିଡ଼ ସହଯୋଗ ରହିଛି ବୋଲି ଭାରତ ଦୋହରାଇଛି ଏହି ଅବସରରେ ଶ୍ରୀ ମୋଦୀ ୟୁରୋପୀୟାନ କମିଶନ ଏବଂ ୟୁରୋପୀୟାନ ପରିଷଦ ନେତୃବୃନ୍ଦଙ୍କ ସହିତ ତାଙ୍କର ପୂର୍ବ ଆଲୋଚନା ସଂପର୍କରେ ସ୍କୁତିଚାରଣ କରିଥିଲେ ବ୍ରସେଲସଠାରେ ଆଗାମୀ ଭାରତ ୟୁରୋପୀୟ ସଂଘ ଶିଖର ବୈଠକକୁ ଆଗେଇ ନେବାରେ ୟୁରୋପୀୟ ନେତୃବ୍ଦ୍ଦଙ୍କ ଶୁଭେଚ୍ଛା ବାର୍ତ୍ତା ସମ୍ପର୍କରେ ଶ୍ରୀ ଫଣ୍ଟଲେସ୍ ମୋଦୀଙ୍କ ଅବଗତ କରାଇଥିଲେ

ଏହି ଟନେଲ ନିର୍ମାଣ ଫଳରେ ସୋନମାର୍ଗ ପର୍ଯ୍ୟଟନ ସ୍ଥଳୀକୁ ସବୁଦିନିଆ ରାସ୍ତା ସଂଯୋଗ ହୋଇପାରିବ ଗାଗେଙ୍ଗର ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁଁ ପ୍ରତିବର୍ଷ ଶୀତ ଦିନରେ ଏହି ରାସ୍ତା ବନ୍ଦ ହୋଇଯାଏ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ରାଷ୍ଟ୍ରମନ୍ତ୍ରୀ ଜେନେରାଲ୍ ଭିକେ ସିଂହ ଏବଂ ସଚିବ ସଞ୍ଜୀବ ରଞ୍ଜନଙ୍କ ଉପସ୍ଥିତିରେ ଏନ୍ଏଚ୍ଆଇଡିସିଏଲ୍ ଏବଂ ଆପ୍କୋ ଅମରନାଥଜୀ ଟନେଲୱେ ମଧ୍ୟରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି ଗଭ୍ ୟୁରିଆ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ଼ା ନ୍ତଆଦିଲ୍ଲୀଠାରେ ହିନ୍ଦୁସ୍ତାନ ଭର୍ବରକ ଏବଂ ରସାୟନ ଲିମିଟେଡ୍ ଏଚ୍ୟୁଆର୍ଏଲ୍ର 'ଅପନା ୟୁରିଆ ସୋନା ଉଗଲେ' ବ୍ରାଣ୍ଡ ସାରର ଶୁଭାରମ୍ଭ କରିଛନ୍ତି

ଦେଶର ପାଞ୍ଚଟି ରୁଗଣ ଓ ବନ୍ଦ ହୋଇପଡ଼ିଥିବା ପ୍ରମୁଖ ସାର କାରଖାନାର ପୁନରୁଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶକୁ ଏବେ କାର୍ଯ୍ୟକାରୀ କରାଯାଉଛି

ଏଚ୍ୟୁଆର୍ଏଲ୍ ଅଧୀନସ୍ଥ ରାମାଗୁଣ୍ଡମ ଓ ତାଳଚେର ସାର କାରଖାନାରୁ ଖୁବ୍ ଶୀଘ୍ର ଉତ୍ପାଦନ ଆରୟ ହେବ ବୋଲି ଶ୍ରୀ ଗୌଡ଼ା ଏହି ଅବସରରେ କହିଚ୍ଚନ୍ତି

ସର୍ବୋଚ୍ଚ ଅଦାଲତର ବିଚାରପତି ଦୀପକ ଗୁପ୍ତା ଏବଂ ବିଚାରପତି ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଏକ ବେଞ୍ଚ ଏଥିଲାଗି ଗୁଜରାଟ ଏବଂ କେନ୍ଦ୍ରସରକାରଙ୍କ ସମେତ ଜାତୀୟ ଦ୍ରତଗାମୀ ରେଳ ନିଗମକୁ ନୋଟିସ ଜାରି କରିଛନ୍ତି ଏହି ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ କାର୍ଯ୍ୟ ବନ୍ଦ କରିବାକୁ ନିବେଦନ କରି ସମ୍ପୂକ୍ତ ଚାଷୀମାନେ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି

ଗତକାଲି ଆନସାରୀ ନିଜକୁ ସମର୍ପଣ କରିଥିବାର ଥିଲା ମାତ୍ର ସକାଳୁ ନିଜର ମୁମ୍ବାଇ ସ୍ଥିତ ବାସଭବନରୁ ଅର୍ନ୍ତଧ୍ୟାନ ହୋଇଯାଇଥିଲେ ମୁମ୍ବାଇ ପୁଲିସ୍ଠାରୁ ଏହି ସୂଚନା ପାଇବା ପରେ ଉତ୍ତରପ୍ରଦେଶ ପୁଲିସ ପକ୍ଷରୁ ଦେଶ ବ୍ୟାପୀ ଏଥିଲାଗି ରେଡ୍ ଆଲର୍ଟ ଜାରି କରାଯାଇଥିଲା ତାଙ୍କ ସମ୍ପର୍କରେ ସୂଚନା ପାଇ ଉତ୍ତରପ୍ରଦେଶ ଏସ୍ଟିଏଫ୍ କାନପୁରରୁ ତାଙ୍କୁ ଗିରଫ୍ କରିବା ପରେ ଲକ୍ଷ୍ନୌ ଅଣାଯାଇଛି ବର୍ତ୍ତମାନା ଏସ୍ଟିଏଫ୍ ପକ୍ଷରୁ ତାଙ୍କୁ ଜେରା କରାଯାଉଛି ବୋଲି ଶ୍ରୀ ସିଂହ କହିଚ୍ଛନ୍ତି ଜାନ୍ଧୁ ଜବ ଜାନ୍ଥୁ କାଶ୍ମୀରର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ କହିଛନ୍ତି ଏହି କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସ୍ଥାନୀୟ ଯୁବବର୍ଗଙ୍କର ନିଯୁକ୍ତି ଏବଂ ଜମି ସୁରକ୍ଷା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି ଗତକାଲି ଜାମ୍ଗୁଠାରେ ଜାନ୍ପୁ ମୁନିସପାଲ ନିଗମର କାଉନସିଲରମାନଙ୍କ ସହିତ ଭାବବିନିମୟ ବେଳେ ସେ ଏହା କହିଛନ୍ତି

ତେବେ ରାଜ୍ୟରେଥିବା ଅନେକଗୁଡ଼ିଏ ସମସ୍ୟାର ସମାଧାନ ତଥା ପୌର ପ୍ରଶାସନଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ସରକାର ଏହି ଦୂଇଟି ସାୟିଧାନିକ ସଂଶୋଧନକୁ ସରକାର ଲାଗୁ କରିବେ ବୋଲି ଶ୍ରୀ ମୁର୍ମୁ ଦୋହରାଇଛନ୍ତି ଜୟଶଙ୍କର ୟୁ ଏସ୍ ଆଫ୍ରିକା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଗତକାଲି ୟୁରୋପିଆନ୍ ସଂଘର ବୈଦେଶିକ ବ୍ୟାପାର ଉଚ୍ଚ ପ୍ରତିନିଧି ଯୋସେପ୍ ବୋରେଲ୍ ଏବଂ ତାଙ୍କର ଦକ୍ଷିଣ ଆଫ୍ରିକୀୟ ପ୍ରତିପକ୍ଷ ନାଲେଦି ପାଣ୍ଡରଙ୍କ ସହିତ ଦ୍ୱିପକ୍ଷିୟ ଆଲୋଚନା କରିଛନ୍ତି ବୋରେଲଙ୍କ ସହିତ ଆଲୋଚନା କାଳରେ ଶ୍ରୀ ଜୟଶଙ୍କର ବିଭିନ୍ନ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ସମସ୍ୟା ସମ୍ପର୍କରେ କଥାବାର୍ତ୍ତା କରିଛନ୍ତି ସେହିଭଳି ଦୁଇ ଦେଶ ଯୋଗାଯୋଗ ଏବଂ ସନ୍ତାସବାଦକୁ ପ୍ରତିହତ କରିବା ସହିତ ଜଳବାୟୁ ପରିବର୍ତ୍ତନ ଦିଗରେ ମଧ୍ୟ ଏକତ୍ର କାମ କରିବା ଲାଗି ସମ୍ମତି ପ୍ରକାଶ କରିଛନ୍ତି ବୋଲି ଶ୍ରୀ ଜୟଶଙ୍କର ଟ୍ୱିଟ୍ କରିଛନ୍ତି ଅନ୍ୟ ପକ୍ଷରେ ଶ୍ରୀ ଜୟଶଙ୍କର ଏବଂ ତାଙ୍କର ଦକ୍ଷିଣ ଆଫ୍ରିକୀୟ ପ୍ରତିପକ୍ଷ ମିଳିତ ଭାବେ ଯୁଗ୍ମ ମନ୍ତ୍ରୀୟ କମିଶନ ର ମିଳିତ ଭାବେ ଅଧ୍ୟକ୍ଷତା କରିଛନ୍ତି ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ଥିବା ପାରମ୍ପରିକ ବନ୍ଧୁତ୍ୱ ଏବଂ ସହଯୋଗ ଅଧିକ ଶକ୍ତିଶାଳୀ ହୋଇପାରିଛି ବୋଲି ଶ୍ୱୀ ଜୟଶଙ୍କର କହିଚ୍ଚନ୍ତି ଇରାନ ରଷିଆ ରୁଷର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଇରାନ୍ ଏବଂ ଆମେରିକାକୁ ଉତ୍ତେଜନା ହ୍ରାସ କରିବା ପାଇଁ ଅନୁରୋଧ କରିଛନ୍ତି ୟୁକ୍ରେନର ଯାତ୍ରୀବାହି ବିମାନକୁ ଇରାନ ସୈନ୍ୟମାନେ ଅତର୍କିତ ଭାବେ ଆକ୍ରମଣ କରିବା ଘଟଣା ନେଇ ଯେଉଁ ଉତ୍ତେଜନା ସୃଷ୍ଟି ହୋଇଛି ସେ ନେଇ ଶାନ୍ତି ବଜାୟ ରଖିବାକୁ କହିଛନ୍ତି ଅନ୍ୟ ପକ୍ଷରେ ମେଜର ଜେନେରାଲ କାସିମ୍ ସୋଲେମାନିଙ୍କୁ ହତ୍ୟା କରାଯିବା ଘଟଣାକୁ ନେଇ ସେ ୱାଶିଂଟନ୍ର ସମାଲୋଚନା କରିଛନ୍ତି

ସେ ଜଣେ ବାମହାତୀ ବ୍ୟାଟସମ୍ୟାନ୍ ଏବଂ ବାମହାତୀ ବୋଲର ଭାବେ ସୁନାମ ଅର୍ଜନ କରିଥିଲେ

କେଏଲ୍ ରାହୁଲଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା